କେନ୍ଦ ସରକାରଙ୍କ ଏନର୍କୀ ଏଫିସିଏନ୍ସି ସର୍ଭିସ୍ ଲିମିଟେଡ୍ ଏବଂ ଘରୋଇ ସଂସ୍ରା ଏନ୍ଇଏସ୍ଏଲ୍ ମାଧ୍ଧମରେ ଏହି ଏଲ୍ଇଡି ଲାଇଟ୍ ଲଗାଯିବ

ଗତକାଲି ରାଜ୍ୟ କ୍ୟାବିନେଟ୍ ଜଙ୍ଗଲ ଓ ପରିବେଶ ବିଭାଗର ଏହି ପ୍ରସ୍ତାବକୁ ମଞ୍ଠୁରୀ ପ୍ରଦାନ କରିଛି

ବାଘକୁ ପୋତା ଯାଇଥିବା ସ୍ଚାନଠାରୁ କିଛି ଦୂରରୁ ମହାବଳ ବାଘର ପଞ୍ଚା ଏବଂ ନିଶ ଜବତ ହୋଇଥିଲା

ଖୁବ୍ ଶୀଘ୍ର ଚାଷୀ ଅଧିକାରୀ ଓ ବ୍ୟବସାୟୀଙ୍କ ସବ୍କମିଟି ଗଠନ କରି ମଣ୍ଡି ବାବଦରେ ଆଲୋଚନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳ ଡଃ ଅକିତ ମିଶ୍ରଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ

ଲାଇଫ୍ଗାର୍ଡ ତାଙ୍କୁ ଉଦ୍ଧାର କରି ଚିକିହା ପାଇଁ କିଲ୍ଲ ସଦର ହାସତାପାଳରେ ଭର୍ତ୍ତି କରିଥିଲେ

ବଳିଆପଣ୍ଡା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି

ଶାନ୍ତିଶୃଙ୍ଖଳାର ସହ ଭସାଶି ଯାତ୍ରା ସମାପନ ପାଇଁ ବ୍ୟାପକବ୍ୟବସ୍କା ଗ୍ରହଣ କରାଯାଇଛି

ଭଦ୍ରକାଳୀ ଭଦ୍ରକର ଅଧିଷାତ୍ରୀ ଦେବୀ ମାଆ ଭଦ୍ରକାଳୀ ଆଜି ଜଗଦ୍ଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି